ଏହି ଧାରା ଅନୁସାରେ ଜାନ୍ଗୁ କାଶ୍ମୀରକୁ ସ୍ୱତନ୍ତ୍ର ମର୍ଯ୍ୟାଦା ପ୍ରଦାନ କରାଯାଉଥିଲା

ଜାନ୍ଗୁ କାଶ୍ମୀରର ଜନସାଧାରଣଙ୍କ ପାଇଁ ଏକ ଉଜ୍ଜଳ ଭବିଷ୍ୟତ ଅପେକ୍ଷା କରିଛି ବୋଲି କହିଛନ୍ତି

ସ୍ୱରାଜ ଡେଥ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ବୈଦେଶିକମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଆଜି ସକାଳେ ନ୍ତଆଦିଲ୍ଲୀସ୍ଥିତ ତାଙ୍କ ବାସଭବନକୁ ଯାଇ ସେମାନେ ତାଙ୍କର ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ବିଭିନ୍ନ ରାଜନୈତିକ ଦଳର ନେତାମାନେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଲୋକସଭା ବାଚସ୍କତି ଓମ୍ ବିର୍ଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ବିଜେପି କାତୀୟ କାର୍ଯ୍ୟକାରୀ ସଭାପତି କେପି ନଡ୍ଡା ବିଏସ୍ପି ମୁଖ୍ୟ ମାୟାବତୀ ବିଜେପି ଏମ୍ପି ହେମାମାଳିନୀ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମେନ୍ ଚାଣ୍ଡି ଓ ଟିଏମ୍ସି ଏମ୍ପି ଡେରେକେ ଓ' ବ୍ରିଏନ୍ ପ୍ରଭୃତି ନେତାମାନେ ତାଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଲୋକମାନଙ୍କର ଶେଷଦର୍ଶନ ପାଇଁ ତାଙ୍କ ମରଶରୀରକୁ ଆଜି ଦୀନ୍ଦୟାଲ ଉପାଧ୍ୟାୟ ମାର୍ଗସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟଠାରେ ରଖାଯିବ

ଗତରାତିରେ ହୃଦ୍ଘାତରେ ସୁଷମା ସ୍ୱରାଜଙ୍କର ପରଲୋକ ଘଟିଥିଲା

ସ୍ତରାଜ ରେସ୍ପେକୃସ୍ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ବାସଭବନକୁ ଯାଇ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଅମିତ ଶାହା କହିଛନ୍ତି ସୁଷମା ସ୍ୱରାଜଙ୍କ ବିୟୋଗ କେବଳ ବିଜେପି ପାଇଁ ନୁହେଁ ଦେଶର ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି ସେ କହିଛନ୍ତି ଅଟଳ ବିହାରୀ ବାଜପେୟୀ ଓ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱର ସରକାରରେ ସେ ଉଲ୍ଲେଖନୀୟ କାର୍ଯ୍ୟ କରିଯାଇଛନ୍ତି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ମଧ୍ୟ ତାଙ୍କ ବାସଭବନକୁ ଯାଇ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ସ୍ୱରାଜ ମନମୋହନ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ସ୍ୱର୍ଗତ ସୁଷମା ସ୍ୱରାଜଙ୍କୁ ଜଣେ ସମ୍ମାନନୀୟ ନେତା ଭାବେ ବର୍ଣ୍ଣନା କରିଛନ୍ତି ଦଳ ନିର୍ବିଶେଷରେ ସବୁ ରାଜନୈତିକ ଦଳର ନେତାମାନେ ତାଙ୍କୁ ବହୁତ ସମ୍ମାନ ଦେଖାଉଥିଲେ ବୋଲି ସେ କହିଛନ୍ତି ଡକୁର ସିଂ କହିଛନ୍ତି ସୁଷମା ସ୍ପରାଜ ଜଣେ ବଡ଼ ପାର୍ଲାମେଣ୍ଟାରିଆନ୍ ଥିଲେ ଓ ପ୍ରତିଭାଶାଳୀ ମନ୍ତ୍ରୀ ଭାବେ ଦେଶର ସେବା କରିଥିଲେ ଦେଶ ଜଣେ ଉସର୍ଗୀକୃତ ନେତାଙ୍କୁ ହରାଇଥିବାର ସେ କହିଛନ୍ତି ଆଡଭାନି ସୁଷମା ସୁଷମା ସ୍ୱରାଜଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ବିଜେପି ନେତା ଏଲ୍କେ ଆଡଭାନୀ କହିଛନ୍ତି ଦେଶ ଜଣେ ମହାନ ନେତାଙ୍କୁ ହରାଇଲା ବିଜେପିର ସେ ଜଣେ ପ୍ରମୁଖ ତଥା ଲୋକପ୍ରିୟ ନେତା ଥିଲେ ବୋଲି ଦର୍ଶାଇ ସେ କହିଛନ୍ତି ରାଜନୈତିକ ଦଳଗୁଡ଼ିକର ମହିଳା ନେତାମାନଙ୍କ ପାଇଁ ସେ ଜଣେ ଆଦର୍ଶ ନେତାର ଭୂମିକା ଗ୍ରହଣ କରିଥିଲେ ଶ୍ରୀ ଆଡଭାନୀ କହିଛନ୍ତି ସୁଷମା ସ୍ୱରାଜ କଣେ ଉତ୍ତମ ନେତା ଥିଲେ ଓ ତାଙ୍କର ଦୟାଭାବ ପାଇଁ ସେ ସମସ୍ତଙ୍କର ପ୍ରିୟ ଥିଲେ ଗୁଜରାତ ସ୍ୱରାଜ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ବିୟୋଗ ଘଟିବାରୁ ଗୁଜରାତ ସରକାର ଆଜି ତାଙ୍କର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି ଗୁଜରାତ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ କାର୍ଯ୍ୟକାଳୟର ତିନିବର୍ଷ ପ୍ରର୍ଭି ଉପଲକ୍ଷେ ଆଜି ଗାନ୍ଧିନଗରଠାରେ ରାଜ୍ୟ ସରକାର ଏକ ବଡ଼ କାର୍ଯ୍ୟକ୍ରମର ଅୟୋଜନ କରିଥିଲେ ଗୁଜରାତ ଶାଖା ବିଜେପି ମଧ୍ୟ ଆଜି ଏହାର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଛି ଢାକା ସୁଷମା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଲଣ୍ଡନରୁ ପଠେଇଥିବା ତାଙ୍କର ଶୋକବାର୍ତ୍ତାରେ ଶେଖ୍ ହସିନା କହିଛନ୍ତି ତାଙ୍କର ବିୟୋଗରେ ବାଂଲାଦେଶ ଜଣେ ଘନିଷ୍ଠ ବନ୍ଧୁଙ୍କୁ ହରାଇଛି ଦୁଇଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସଂପର୍କକୁ ସୁଧାରିବାରେ ତାଙ୍କର ଅବଦାନକୁ ବାଂଲାଦେଶ ସର୍ବଦା ମନେ ରଖିବ ବୋଲି ସେ କହିଛନ୍ତି

ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି ପାର୍ଲାମେଣ୍ଟର ଉଭୟ ସଭାରେ ଏ ସଂକ୍ରାନ୍ତ ପ୍ରସ୍ତାବ ଗୃହୀତ ହେବା ପରେ ଏହି ପଦକ୍ଷେପ ନିଆଯାଇଛି ପିଏମ୍ ଜେକେ ବିଲ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲାମେଣ୍ଟରେ ଜାମ୍ଗୁ କାଶ୍ମୀର ସମ୍ୟନ୍ଧୀୟ ଐତିହାସିକ ବିଲ୍ଗୁଡ଼ିକ ବ୍ୟାପକ ସମର୍ଥନ ସହ ପାଶ୍ ହୋଇଥିବାରୁ ଏହାକୁ ସ୍ୱାଗତ କରିଛନ୍ତି ଜାନ୍ଗୁ କାଶ୍ମୀର ଓ ଲଦାଖର ଜନସାଧାରଣଙ୍କ ସାହସ ଓ ଧୈର୍ଯ୍ୟକୁ ସମ୍ମାନ ଜଣାଇ ଶ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି ସେମାନଙ୍କ ପାଇଁ ଏକ ଉଜ୍ଜଳ ଭବିଷ୍ୟତ ଅପେକ୍ଷା କରିଛି ସେ କହିଛନ୍ତି ଜାମ୍ମ କାଶ୍ୱୀର ଓ ଲଦାଖ ସଂକ୍ରାନ୍ତ ବିଲ୍ଗୁଡ଼ିକ ରାଜ୍ୟର ଏକତା ଓ ସଂହତି ଦିଗରେ ସାହାଯ୍ୟ କରିବା ସହ ଲୋକମାନଙ୍କୁ କ୍ଷମତାପନ୍ନ କରିବ

ଗତ ସନ୍ଧ୍ୟାରେ ଲୋକସଭାରେ ଏହା ପାସ୍ ହୋଇଥିବାବେଳେ ସୋମବାର ଦିନ ଏହା ରାଜ୍ୟସଭାରେ ଗୃହୀତ ହୋଇଥିଲା

ଅର୍ଥନୀତିକୁ ସାହାଯ୍ୟ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଏହି ପଦକ୍ଷେପ ନେଇଛି

ରିକର୍ଭ ବ୍ୟାଙ୍କ ଏହାର ତୃତୀୟ ଦ୍ୱିମାସିକ ମୁଦ୍ରାନୀତି ଆଜି ଘୋଷଣା କରିଛି ଏଥରକୁ ମିଶାଇ ଚତୁର୍ଥଥର ପାଇଁ ମୁଦ୍ରାନୀତି କମିଟି ଏହି ହାରଗୁଡ଼ିକରେ ହ୍ରାସ କରିଛି ପୂର୍ବର ତିନିଥରର ମୁଦ୍ରାନୀତିରେ ରିଜର୍ଭ ବ୍ୟାଙ୍କ ରେପୋରେଟ୍ ଶତକଡ଼ା ଶୂନ୍ ଦଶମିକ ଦୁଇ ପାଞ୍ଚ ଭାଗ ଲେଖାଏଁ ହ୍ରାସ କରିଥିଲା ଆଜିର ମୁଦ୍ରାନୀତି ସମୀକ୍ଷାରେ ଚଳିତ ଆର୍ଥିକବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ହାରକୁ ଶତକଡ଼ା ସାତ ଭାଗରୁ ଶତକଡ଼ା ଛଅ ଦଶମିକ ନଅ ଭାଗକୁ ଅଣାଯାଇଛି

ମୁଦ୍ରାନୀତି କମିଟିର ସମସ୍ତ ସଦସ୍ୟ ରେପୋରେଟ୍ ହ୍ରାସ କରିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପଭି ନେଇଥିଲେ

ସେମାନଙ୍କୁ ସେଠାରେ ସ୍ଥାୟୀ ବାସିନ୍ଦା ସାର୍ଟିଫିକେଟ୍ ମିଳିବାକୁ ସେମାନେ ସଂଗ୍ରାମ କରୁଥିଲେ ଏହାଛଡ଼ା ପଞ୍ଚାୟତ ଓ ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ସେମାନଙ୍କୁ ଭୋଟ୍ ଦେବାର ଅଧିକାର ମିଳୁନଥିଲା

ଜଣେ ସ୍ଥାନାନ୍ତରିତ କାଶ୍ୱୀର ପଣ୍ଡିତ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ମଧ୍ୟ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି ଆକାଶବାଣୀ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି ଏକ ଆଇନର ଉଚ୍ଛେଦ କରିଛନ୍ତି ଯାହା ମାଧ୍ୟମରେ କାଶ୍ମୀରର ହିନ୍ଦୁମାନଙ୍କୁ ଶୋଷଣ କରାଯାଉଥିଲା

କିସ୍ତୁଓ୍ପାଡ଼ ଓ ରାଜୌରୀ ଜିଲ୍ଲାରେ ରାତିସମୟରେ ଅଧିକ ସଂଖ୍ୟାରେ ଯବାନମାନଙ୍କୁ ପହରା କାର୍ଯ୍ୟ ପାଇଁ ମୁତୟନ କରାଯାଉଛି କ୍ରମାନ୍ୱୟରେ ତିନିଦିନ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ କର୍ତ୍ତପକ୍ଷ ଗତରାତିରେ ନିଷ୍ପଭି ନେଇଥିଲେ କାତୀୟ ରାଜପଥ ଓ ମୁଖ୍ୟ ସଡ଼କଗ୍ରଡ଼ିକରେ ବ୍ୟବସାୟିକ ଯାନବାହାନର ଚଳାଚଳ ବନ୍ଦ ରହିଥିବା ବେଳେ କେବଳ ବ୍ୟକ୍ତିଗତ ଯାନବାହାନଗୁଡ଼ିକ ସହର ଓ ଅନ୍ୟ ରାସ୍ତାଗୁଡ଼ିକରେ ଚଳାଚଳ କରୁଥିବାର ଦେଖିବାକୁ ମିଳିଛି

ସମ୍ଭିଧାନର ନିୟମର ଭୁଲ୍ ବ୍ୟାଖ୍ୟା କରାଯାଇ ଜାମ୍ଗୁ କାଶ୍ମୀର ରାଜ୍ୟକୁ ଭାଗ ଭାଗ କରାଯାଇଛି ବୋଲି ଏଥିରେ ଅଭିଯୋଗ କରାଯାଇଛି

ବୈଠକରେ ସୋନିଆ ଗାନ୍ଧି ରାହୁଳ ଗାନ୍ଧି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ପିଚିଦାୟରମ୍ ଗୁଲାମନବୀ ଆଜାଦ ଏକେ ଆଣ୍ଟ୍ରୋନି ଓ ଆନନ୍ଦ ଶର୍ମାଙ୍କ ସମେତ ପାର୍ଟିର ବରିଷ୍ଣ ନେତାମାନେ ଯୋଗଦେଇଥିଲେ ଏସ୍ସି ଅଯୋଧ୍ୟା ସୁପ୍ରିମକୋର୍ଟ ଆଜିକୁ ମିଶାଇ କ୍ରମାନ୍ୱୟରେ ଦ୍ୱିତୀୟ ଦିନ ପାଇଁ ରାମ ଜନ୍ମଭୂମି ବାବ୍ରି ମସ୍ଜିଦ୍ ଜମି ବିବାଦର ଶୁଣାଣି ଆରମ୍ଭ କରିଛନ୍ତି ପୂର୍ବରୁ ଏହି ବିବାଦର ମଧ୍ୟସ୍ଥତା କରିଆରେ ସୌହାର୍ଦ୍ୟପୂର୍ଣ୍ଣ ସମାଧାନ ବିଫଳ ହେବା ପରେ ସୁପ୍ରିମକୋର୍ଟ ମାମଲାର ଦୈନନ୍ଦିନ ଶୁଣାଣି ଆରମ୍ଭ କରିଛନ୍ତି